ରଥ ନିର୍ମାଣ ପାଇଁ ସରକାରଙ୍କୁ ସୁପାରିସ୍ କଲା କମିଟି

ମୁଖ୍ୟମନ୍ତୀ କହିଛନ୍ତି ବର୍ତ୍ରମାନ ଓଡ଼ିଶା ଭଲ ସ୍ଷିତିରେ ଅଛି ଏବଂ ଏଥିପାଇଁ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି

କିଛି ଲୋକ ସେଠାରେ ବାରିକେଡ୍ ଭାଙ୍ଗି ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିବା ପରେ ଘଟଣାସ୍ଥୁଳକୁ ଅଧିକ ପ୍ରଲିସ ଫୋର୍ସ ପଠାଯାଇଛି

ସେ କହିଛନ୍ତି ପାସ୍ ନ ଥିଲେ ରାଜ୍ୟର ବିଭିନ୍ନ ସୀମାରେ ଥିବା ଚେକ୍ ପୋଷ୍ଟରେ ପ୍ରବାସୀ ଓଡିଆଙ୍କୁ ଛଡାଯିବନି ଚେକପୋଷ୍ଟରେ ସବିଶେଷ ତଥ୍ୟ ଯାଂଚ କରାଯିବ

ଏନେଇ ଆକି ନୀତିଗତ ନିଷ୍ବତି ନିଆଯାଇଛି

ସେ କହିଛନ୍ତି ଗ୍ରୀନ୍ ଜୋନ୍ରୁ ଗ୍ରୀନ୍ ଜୋନ୍ ମଧ୍ୟରେ ଯାତ୍ରୀବାହୀ ଗାଡି ଚାଲିପାରିବ

ଓଡିଆମାନଙ୍କ ଡିଏନ୍ଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି

ଶ୍ରୀ ପ୍ରଧାନ କହିଛନ୍ତି ଆକି ଭଳି ଅଭାବନୀୟ ସମୟରେ ଦେଶବାସୀ ଓ ଓଡ଼ିଶାବାସୀଙ୍କୁ ସକାରାତ୍ମକ ଭାବନା ଆଶିବାର ଆବଶ୍ୟକତା ରହିଛି